ଅନ୍ୟାୟ ଓ ଦାରିଦ୍ର୍ୟ ବିରୁଦ୍ଧରେ ଲଡ଼େଇ କରିବା ପାଇଁ ଅହିଂସା ହିଁ ସବୁଠାରୁ ଶକ୍ତିଶାଳି ଅସ୍ଚ ବୋଲି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କହିଛନ୍ତି

ଆଇନ୍ଜୀବୀଙ୍କ ଆନ୍ଦୋଳନ ସମେତ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି

ଏହି କମିଟିର ସୁପାରିଶ ଆଧାରରେ ଦାବି ପ୍ରରଣ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଶ କରିବେ

କୃଷିମନ୍ତୀ ଶ୍ରୀ ମହାରଥୀଙ୍କ ଦାୟିତ୍ୱହୀନ ମନ୍ତବ୍ୟ ମହିଳାଙ୍କ ପ୍ରତି ଅସମ୍ମାନ ଏବଂ ଅପମାନକୁ ସେ ଅଭିଯୋଗ କରିଛନ୍ତି